ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ଭାରତ ସରକାରଙ୍କ ଦ୍ୱାରା ପ୍ରଶୀତ ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଦ୍ୱାରା ମାଟିର ଖାଦ୍ୟ ଉପାଦାନକୁ ସନ୍ତୁଳିତ ରଖିବା ସହ ଏହାର ସ୍ୱାସ୍ଚ୍ୟରକ୍ଷା କରାଯାଇପାରୁଛି

ଏହି ଅବସରରେ ବିଭିନ୍ନ ବିଭାଗ ତରଫର୍ ଖୋଲାଯାଇଥିବା କୃଷି ସମ୍ୟନ୍ଧୀୟ ଷ୍ଟଲ୍ରେ ମୁର୍ଭିକା ସୁରକ୍ଷା ଏହାର କ୍ଷୟ ବଭିନ୍ନ ଫସଲ ଉପାଦନ ସମ୍ପର୍କରେ ପ୍ରଦର୍ଶିତ କରାଯାଇଥିଲା

ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେଦ୍ର ନାୟକ ଓ ସଂଯୋଜକ ବୈକୁଣ୍ସ ଶତପଥିଙ୍କ ନେତୂତ୍ୱରେ ଶତାଧିକ ଚାଷୀନେତା ଓ ଚାଷୀ ରାସ୍ତାରୋକରେ ସାମିଲ ହୋଇ କୁଷି ଓ କୃଷକ ବିରୋଧୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ସ୍କୋଗାନ ଦେଇଛନ୍ତି